ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଙ୍କାନ କେନ୍ଦର ସ୍ଚନା

କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ସେ ଆହୁରି କହିଛନ୍ତି ପଣ୍ଟିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଏହା ମୁହାଁଉଛି ତେବେ ଏହା କେଉଁ ଉପକକଳ ଦେଇ ଅତିକ୍ରମ କରିବ ତାହା ସ୍ୱଷ୍ ହୋଇପାରି ନାହିଁ

ସେହି ସମୟରେ ମହ୍ୟଜୀବୀମାନେ ସମୁଦ୍ର ମଧକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ତେବେ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରିଆସିବାକୁ କୁହାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି

ବସ୍ରେ ମୁଖ୍ୟମନ୍ତୀ ତାଙ୍କ ସହଯାତ୍ରୀଙ୍କ ସହ ଭାବବିନିମୟ କରିଥିବା ଦେଖାଯାଇଥିଲା

ବିଭିନ୍ତ କାରଣ ଯୋଗୁଁ ଗତ କିଛିଦିନ ହେବ ରାକ୍ୟରେ ପିଆକ ଦର ଆକାଶଛୁଆଁ ହୋଇଥିବାବେଳେ ଖାଉଟି ଏ ନେଇ ହନ୍ତସନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି

ତାକୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ତେବେସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ